ଆସନ୍ତା ଶୁକ୍ରବାର ହେବ ପରବର୍ତ୍ତୀ ଶୁ୍ଶାଣି

ଓଡ଼ିଶା ପକ୍ଷରୁ କରାଯାଇଥିବା ଅଦାଲତ ଅବମାନନା ଉପରେ ପ୍ରତିପକ୍ଷ ଆନ୍ଧ୍ରଠାରୁ ଜବାବ ତଲବ କରାଯାଇଛି ଆସନ୍ତା ଶୁକ୍ରବାର ମାମଲାର ପରବର୍ତ୍ତୀ ଶୁଣାଶୀ ହେବ

ସେମାନଙ୍କ ଚେତନା ଭାରତୀୟମାନଙ୍କୁ ଏବଂ ବିଶ୍ୱବାସୀଙ୍କୁ ଆଧ୍ଯାତ୍କିକ ଦିଗ୍ଦର୍ଶନ ଦେଇ ସମସ୍ତଙ୍କ ଜୀବନଧାରାକୁ ଅନୁକୂଳଚନ୍ଦ୍ରଙ୍କର ପ୍ରେରଶାରେ ସମଗ୍ର ମାନବ ସମାଜର କଲ୍ୟାଶ ପାଇଁ ରାସ୍ତା ତିଆରି ହେବା ଦରକାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି

ତେବେ ରାଜ୍ୟର କେତେକ ଅଅଳରେ ଘନକୁହୁଡ଼ି ଅନୁଭ୍ରତ ହେବାର ସମ୍ଭାବନା ରହିଛି